ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ହିତାଧିକାରୀମାନଙ୍କୁ ଉଦ୍ବୋଧନ ଦେଇଛନ୍ତି

ତାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତୀ ଶୋକବ୍ୟକ୍ତ କରିଛନ୍ତି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ପୁସ୍ତିକାରୁ କୌଣସି ଭାରତୀୟ ନାଗରିକ ବାଦ୍ ପଡ଼ିବେ ନାହିଁ ଏବଂ ତାଲିକାରେ ନାମନଥିବା ଲୋକମାନଙ୍କର ସବୁ ଆପତ୍ତି ଅଭିଯୋଗ ଦୂର କରିବା ଦିଗରେ ପର୍ଯ୍ୟାପ୍ତ ସ୍ୱଯୋଗ ଦିଆଯିବ ଏ ପ୍ରସଙ୍ଗରେ ପଣ୍ଠିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁମାନଙ୍କର ନିଜ ଉପରେ ଭରସା ନାହିଁ ସେମାନେ ଲୋକପ୍ରିୟତା ହରାଇବେ ବୋଲି ଭୟ କରୁଛନ୍ତି ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଉପରେ ସେମାନଙ୍କର ଆସ୍ଥା ତ୍ରୁଟିଯାଇଥିବାରୁ ଗୃହଯୁଦ୍ଧ ରକ୍ତପାତ ଭଳି ଶବ୍ଦ ବ୍ୟବହାର କରି ଉତ୍ତେଜନାମଳକ ଭାଷଣ ଦେଉଛନ୍ତି

ତେଣୁ ବିରୋଧ୍ ଦଳଗୁଡ଼ିକ ଏ ନେଇ ସେମାନଙ୍କର ଅପପ୍ରଚାର ବନ୍ଦ୍ କରିବା ଉଚିତ ଏଏନ୍ଆଇ ସମ୍ଭାଦ ସରବରାହ ସଂସ୍ଥା ସହିତ ଏକ ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ବୃହତ୍ତ ଅର୍ଥନୀତି ଭାବେ ଉଭା ହୋଇଛି ଶ୍ରୀ ମୋଦି କହିଛନ୍ତି ଦେଶରେ ମୌଳିକ ତାଞ୍ଚା କ୍ଷେତ୍ରରେ ପୁଞ୍ଜିନିବେଶ ସର୍ବକାଳୀନ ରେକର୍ଡ଼ ସ୍ତରରେ ପହଞ୍ଚୁଛି ଶ୍ରୀ ମୋଦି କହିଛନ୍ତି ଭାରତ ଷ୍ଟାର୍ଟ ଅପ୍ ହବ୍ରେ ପରିଣତ ହୋଇଛି ଏବଂ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି ପାଇଥିବାରୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି

ଏଥିଯୋଗୁଁ ଦେଶୀୟ ପର୍ଯ୍ୟଟନ ଅଭିବୃଦ୍ଧି ବୃଦ୍ଧି ପାଇବା ଫଳରେ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇଛି

ବିରୋଧ୍ ଦଳଗୁଡ଼ିକ ପକ୍ଷରୁ ଗଠନ କରାଯାଉଥିବା ମହାମେଣ୍ଟକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଭଳି ଅବଧାରଣା କେବଳ ବଂଶବାଦକୁ ନେଇ ସୂଷ୍ଟି ହୋଇଛି ଏହାଦ୍ୱାରା ଦେଶର ବିକାଶ ହୋଇପାରିବ ନାହିଁ ନିକଟରେ ଲୋକସଭାରେ ହୋଇଥିବା ଆସ୍ଥା ଭୋଟ୍ ଓ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧି ଦଳଗୁଡ଼ିକର ହତାଶାଭାବ ପ୍ରକାଶ ପାଇଥିବା ସେ କହିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଗାନ୍ଧି କିଏସ୍ଟି ପ୍ରସଙ୍ଗରେ ଗୁଜରାଟ ନିର୍ବାଚନ ପୂର୍ବରୁ ଭୋଟର୍ମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ସେଠାରେ ବିଫଳ ହୋଇଥିଲେ କାତିଭିଭିକ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ହେବା ସମ୍ଭାବନାକୁ ସେ ଖାରଜ କରିଛନ୍ତି ସଂରକ୍ଷଣ ବ୍ୟବସ୍ଥା ରହିବ ଏ ନେଇ କେହି ସନ୍ଦେହ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ମହିଳାମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧ ଓ ଭିଡ଼ଦ୍ୱାରା ସଙ୍ଗଠିତ ହତ୍ୟା ଘଟଣା ଆଦି ପ୍ରସଙ୍ଗରେ ସେ କହିଛନ୍ତି ଏ ନେଇ ଦଳର ସ୍ୱଷ୍ଟ ନୀତି ରହିଛି ଏହିଭଳି ଘଟଣା ଦୁର୍ଭାଗ୍ୟଜନକ ସମାଜରେ ଶାନ୍ତି ଓ ଏକତା ବଜାୟ ରଖିବାପାଇଁ ଏହାକୁ ରାଜନୀତିର ଉର୍ଦ୍ଧ୍ୱରେ ରହି ବିଚାର କରାଯିବା ଉଚିତ ଭାରତ ପାକିସ୍ତାନ ସମ୍ପର୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଦେଶରେ ନୂଆ ସରକାରଙ୍କ ଅଧୀନରେ ନିରାପଦ ନିରାପଦ ସୁରକ୍ଷିତ ସ୍ଥିର ଓ ସମୃଦ୍ଧ ଅଞ୍ଚଳ ଗଠନ ଏବଂ ହିଂସା ଓ ସନ୍ତାସବାଦ ରହିତ ପରିବେଶ ଗଠନ ଲାଗି ଉଦ୍ୟମ କରାଯିବ

ରାଜନାଥ କେରଳ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ

ଶ୍ରୀ ସିଂ ବନ୍ୟା ଓ ଭୂସ୍କଳନ ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ଦେଖିବେ ସେଠାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ରିଲିଫ ଉଦ୍ଧାର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ମନ୍ତ୍ରୀଗଣ ରାଜ୍ୟର ମୁଖ୍ୟସଚିବ ଏବଂ ବରିଷ୍ଣ କେନ୍ଦ୍ର ସରକାରୀ ଅଧିକାରୀମାନଙ୍କ ସହ ସମୀକ୍ଷା କରିବେ ଚଳିତ ମୌସୁମୀ ଋତୁରେ କେରଳରେ ପ୍ରବଳ ବର୍ଷା ବନ୍ୟା ଓ ଭୂସ୍କଳନ ଯୋଗୁଁ ସେଠାରେ ବ୍ୟାପକ କ୍ଷତି ଘଟିଛି

ତ୍ରିସୁର ଏର୍ଷାକୁଲମ ଅଲାଫୁଝା ଓୟାନନ୍ଦ କୁଜିକୋଡ ଓ ଇଡୁକି କିଲ୍ଲା ପ୍ରଶାସନକୁ ଜବାନମାନେ ରିଲିଫ ଓ ଉଦ୍ଧାରକାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ସେନାବାହିନୀ ନୌବାହିନୀ ଉପକୂଳରକ୍ଷୀବାହିନୀ ଓ ଭାରତୀୟ ବିମାନବାହିନୀର ହେଲିକପ୍ଟରଗୁଡ଼ିକୁ ମଧ୍ୟ ନିୟୋଜନ କରାଯାଇଛି

ବାଟମାଲୁ ଅଞ୍ଚଳରେ ସନ୍ତାସବାଦୀମାନେ ରହିଥିବା କଥା କୌଣସି ସ୍ତ୍ରରୁ ଖବର ପାଇବା ପରେ ଆଜି ବଡି ଭୋର୍ରୁ ଯବାନମାନେ ସେହି ଅଞ୍ଚଳକୁ ଘେରାଉ କରି ଖାନତଲାସୀ ଆରମ୍ଭ କରିଥିଲେ ସନ୍ତାସବାଦୀମାନେ ଲୁଚି ରହିଥିବା ଘର ପାଖକୁ ଯବାନମାନେ ନିକଟତର ହେଲାବେଳେ ସନ୍ତାସବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ

ଶ୍ରୀଲଙ୍କା ହାଉସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ନିରାପଦ ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ଭାବେ ଶ୍ରୀଲଙ୍କା ଉଭା ହେଉ ଭାରତ ସବୁବେଳେ ସ୍ୱପୁ ଦେଖିଆସିଛି ସେ ଦେଶର ସର୍ବବିଧ ଉନ୍ନୟନ ଓ ବିକାଶ ହେଉ ବୋଲି ଭାରତ ଚାହିଁ ଆସିଛି ଶ୍ରୀଲଙ୍କାର କେନ୍ଦ୍ରାଞ୍ଚଳ ପ୍ରଦେଶର ନୂୱାରା ଏଲିଆ ଅଞ୍ଚଳରେ ଭାରତୀୟ ବଂଶୋଭବ ତାମିଲ୍ମାନଙ୍କୁ ପ୍ରଥମ ଦଫାରେ ଗୃହ ବଣ୍ଟନ ଉହବ ଉପଲକ୍ଷେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଭାରତୀୟ ଗୃହନିର୍ମାଣ ଯୋଜନାରେ ନିର୍ମିତ ପ୍ରଥମ ଦଫାରେ ଏହି ଘର ହିତାଧିକାରୀମାନଙ୍କୁ ବିଦ୍ଧନ କରାଯାଇଛି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଙ୍ଘେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି

ମୃତ୍ୟୁବେଳକୁ ତାଙ୍କ ପାଖରେ ସେ ଭଲପାଉଥିବା ସବ୍ର ବ୍ୟକ୍ତିମାନେ ଏବଂ ସୂଜନଶୀଳତାର ଉପାସକ ଓ ଲେଖକମାନେ ଉପସ୍ଥିତ ଥିଲେ ସାମାଜିକ ଗଶମାଧ୍ୟମରେ ଲୋକମାନେ ତାଙ୍କପ୍ରତି ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ସ୍ୱର୍ଗତ ନାଇପୁଲଙ୍କ ପୁସ୍ତକ ଗୁଡ଼ିକରେ ମାନବିକତା ଉପନିବେଶବାଦ ମଣିଷର ଅବସ୍ଥା ତଥା କାରିବିୟାନ ଅଞ୍ଚଳରେ ଥିବା ତାଙ୍କର ବାସସ୍ଥାନ ଓ ଆଖପାଖ ଅଞ୍ଚଳ ବିଷୟରେ ଉଭାବନମୂଳକ ତଥ୍ୟ ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି ଇତିହାସ ସଂସ୍କୃତି ଉପନିବେଶବାଦ ରାଜନୀତି ସମେତ ବିବିଧ ବିଷୟରେ ତାଙ୍କର ଲେଖାଗୁଡ଼ିକ ଚିରସ୍କରଣୀୟ ହୋଇ ରହିବ

ବ୍ୟାଡ୍ମିଣ୍ଟନ ଭାରତର ଅଜୟ କୟରାମ୍ ଭିଏତ୍ନାମ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଇଣ୍ଡୋନେସିଆର ସିସର ହିରେନ୍ ରୁସ୍ତାଭିତୋଙ୍କ ସହ ମୁକାବିଲା କରିବେ